ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ରାଜ୍ୟବାସୀଙ୍କୁ ଶୁଭେଛା ଓ ଅଭିନନ୍ଦନ କଣାଇଛନ୍ତି

ଆକି ମଧ ସଂକଟମୋଚନ ଶ୍ରୀହନୁମାନଙ୍କ ଜୟନ୍ତୀ ରାଜ୍ୟର ବିଭିନୁ ସ୍ତାନରେ ଅତ୍ୟନ୍ତ ଆନନ୍ଦ ଉଲୁସ ମଧ୍ଘରେ ପାଳିତ ହେଉଛି

ହନୁମାନଙ୍କୁ ଏହି ଅବସରରେ ନାଗାବେଶରେ ସଜିତ କରାଯାଇଛି

ସେହିପରି ସିଏମ୍ସି ପକ୍ଷରୁ କରୋନା ସଂକ୍ରମଣକୁ ଦୂଷ୍ଟିରେ ରଖି ଧର୍ମାନୁଷ୍ଠାନ ଯିବା ଉପରେ ଗାଇଡ୍ଲାଇନ୍ ଜାରି କରାଯାଇଛି

ଏହି ଅବସରରେ ସମଗ୍ର ଦେଶ ଆୟେଦକରଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରିବା ସହିତ ରାକ୍ୟର ବିଭିନ୍ନ ସ୍ଥାନରେ ତାଙ୍କ ସ୍ପରଣରେ ବିଭିନ୍ନ ଆଲୋଚନାଚକ୍ରମାନ ଆୟୋଜନ କରାଯାଇଛି

ଏହି ଏକାଡେମୀ ଜଳ ଏବଂ ବର୍ଙ୍ଙ୍ୟ ଜଳ ସେବା ଯୋଗାଣ କ୍ଷେତ୍ରରେ ଗ୍ରାହକ ସନ୍ତୁଷ୍ଟି ଓ ସେବାର ଗୁଣବଉ ବୃଦ୍ଧିର ଲକ୍ଷ୍ୟ ସହିତ ଏକ ଅଗ୍ରଶୀ ତାଲିମ ଏବଂ ଦକ୍ଷତା ବିକାଶ ଅନୁଷ୍ଠାନ ଭାବେ କାର୍ଯ୍ୟ କରିବ